ପିଏମ୍ ଟାକ୍ସେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 'ସ୍ୱଚ୍ଛ ଟିକସ ବ୍ୟବସ୍ଥା ସଚ୍ଚୋଟଙ୍କୁ ସମ୍ମାନ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ

ଏଥିସହିତ ଲାଭାଂଶ ବଣ୍ଟନ ଟିକସକୁ ମଧ୍ୟ ଲୋପ୍ କରାଯାଇଛି ଟିକସ ସଂସ୍କାରର ମୂଳଲକ୍ଷ୍ୟ ହେଉଛି ଟିକସ ହାରକୁ କମ୍ କରିବା ଓ ପ୍ରତ୍ୟକ୍ଷ ଟିକସ ଆଇନକୁ ସରଳ କରିବା

ଏହି ସଂସ୍କାରଗୁଡ଼ିକ ମଧ୍ୟରେ ନୂଆକରି ଲାଗୁ ହୋଇଥିବା ଦସ୍ତାବିଜ ଚିହ୍ନଟ ନମ୍ଘର ଜରିଆରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସ୍ପଚ୍ଛ କରିବା ଅନ୍ତର୍ଭୁକ୍ତ ଏହା ଦ୍ୱାରା ଆୟକର ବିଭାଗ ପକ୍ଷରୁ ଯେକୌଣସି ଯୋଗାଯୋଗ ଉପରେ କମ୍ପ୍ୟୁଟର ମାଧ୍ୟମରେ ଏକ ସ୍ପତନ୍ତ୍ର ଦସ୍ତାବିଜ ଚିହ୍ନଟ ନମ୍ଘର ମିଳିପାରିବ ସେହିଭଳି ଅଧିକ ସଂଖ୍ୟାରେ ଲୋକମାନେ ଟିକସ ଦେବା ପାଇଁ ଆୟକର ବିଭାଗ ଦ୍ୱାରା ଆଗୁଆ ଆୟକର ରିଟର୍ଣ୍ଣ ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି ଫଳରେ ବ୍ୟକ୍ତିଗତ ଆୟକର ଟିକସଦାତାମାନେ ବାଧ୍ୟ ହୋଇ ଟିକସ ଦେବେ ଏଥିସହିତ ଷ୍ଟାର୍ଟ ଅପ୍ କମ୍ପାନିଗୁଡ଼ିକ ପାଇଁ ଟିକସ ନିୟମକୁ ମଧ୍ୟ ସରଳ କରାଯାଇଛି

ଏହି ଆଇନ ଅନୁସାରେ ଆୟକର ସମ୍ବନ୍ଧୀୟ ବିବାଦଗୁଡ଼ିକର ସମାଧାନ କରାଯାଉଛି ଟିକସଦାତାମାନଙ୍କର ଆପଭି ଅଭିଯୋଗ ଓ ମୋକଦ୍ଦମା ସଂଖ୍ୟା ହ୍ରାସ କରିବା ପାଇଁ ବିଭିନ୍ନ ଆପେଲେଟ୍ କୋର୍ଟରେ ଆବେଦନ କରିବାର ଆର୍ଥିକ ଫି' ବୃଦ୍ଧି କରାଯାଇଛି ଡିଜିଟାଲ୍ ଉପାୟରେ ନେଶଦେଣ ଓ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୈଠ ପାଇଁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି କୋଭିଡ୍ ନାଇଷ୍ଟିନ୍ ସମୟରେ ଟିକସଦାତାମାନେ ଯେପରି ବିଶେଷ ଅସୁବିଧା ଭୋଗ ନ କରିବେ ସେଥିପାଇଁ ଆୟକର ବିଭାଗ ଅନେକ ପଦକ୍ଷେପ ନେଇଛି ଏଥିପାଇଁ ରିଟର୍ଣ୍ଣ ଦାଖଲର ସମୟସୀମା ସଂପ୍ରସାରଣ କରାଯାଇଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ ସହ ପ୍ରତ୍ୟକ୍ଷ ଟିକସ ସଂସ୍କାରକୁ ଆହୁରି ଅଧିକ ବ୍ୟାପକ କରାଯାଇ ପାରିବ ଏହି ଅବସରରେ ବିଭିନ୍ନ ବଣିକ ସଫଘର ପ୍ରତିନିଧି ଶ୍ରମିକ ସଫଘର ପ୍ରତିନିଧି ଚାଟାର୍ଡ ଆକାଉଷ୍ଟାଣ୍ଟ୍ ସଂଘ ଓ ବଡ଼ବଡ଼ ଟିକସଦାତାମାନେ ଉପସ୍ଥିତ ରହିବେ ଏହାଛଡ଼ା ଆୟକର ବିଭାଗର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଭାଗ ନେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ନୀତି ଆୟୋଗ ସଦସ୍ୟ ଡଃ ଭିକେ ପଲଙ୍କ ଅଧ୍ୟକ୍ଷତାରେ ଅନୃଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ସହ ଅଧ୍ୟକ୍ଷତା କରିଥିଲେ ବିଶେଷଜ୍ଞ ଦଳର ଏହି ବୈଠକରେ କୋଭିଡ୍ ନାଇଷ୍ଟିନ୍ ଟିକାର ପରିକଳ୍ପନାଠାରୁ ଆରମ୍ଭ କରି ଏହାର ଡିଜିଟାଲ୍ ଭିଭିଭୂମି ପରିଚାଳନା ଓ ଟିକାକରଣ ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା ଦେଶରେ କୋଭିଡ୍ ନାଇଷ୍ଟିନ୍ ଟିକା ପରିଚାଳନା ନିମନ୍ତେ ସ୍ୱଚ୍ଛାସେବୀ ଚିହ୍ନଟ ପ୍ରକ୍ରିୟା ଓ ଟିକାକରଣ ପାଇଁ ଗଠିତ ସ୍ଥାୟୀ ବୈଷୟିକ ପରାମର୍ଶଦାତା ସବ୍କମିଟିର ମତାମତ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଉଭୟ ଦେଶୀୟ ଓ ବିଦେଶୀ ଟିକା ନିର୍ମାଣ ଏବଂ ଟିକାକରଣ ପାଇଁ ଜନସଂଖ୍ୟାର ମାନକ ନିର୍ଦ୍ଧାରଣ ଭଳି ବିଷୟ ସମେତ ଟିକା ପାଇଁ ଆବଶ୍ୟକ ଅର୍ଥ ଓ ଏହାର ସମ୍ଭାବ୍ୟ ଉପଲହ୍ଧତା ସମ୍ପର୍କରେ ବିଶେଷଜ୍ଞମାନେ ବିଚାରବିମର୍ଷ କରିଥିଲେ ଟିକାର ନିରାପତ୍ତା ଯାଞ୍ଚ ଓ ଏ କ୍ଷେତ୍ରରେ କନସମାଜର ସହାୟତା ସ୍ୱଚ୍ଛ ତଥା ଓ ଜନସଚେତନତା ସୃଷ୍ଟି ବିଷୟରେ ବୈଠକରେ ଆଲୋଚନା କରାଯାଇଛି ଟିକା ସମ୍ପର୍କରେ ଭାରତର ମୁଖ୍ୟ ପଡ଼ୋଶୀମାନଙ୍କୁ ସାହାଯ୍ୟ ଓ ଟିକା ପ୍ରସ୍ତୁତି ନେଇ ଅଂଶୀଦାର ଦେଶମାନଙ୍କ ଯୋଗଦାନ ସମ୍ପର୍କରେ ମଧ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ କେବଳ ଭାରତ ନ୍ଦହେଁ ଅନ୍ୟାନ୍ୟ ଦେଶର ନିମୁ ଓ ମଧ୍ୟମ ଆୟବର୍ଗର ଲୋକମାନଙ୍କୁ କିପରି ଟିକା ଉପଳହ୍ଧ ହୋଇପାରିବ ସେ ନେଇ ମଧ୍ୟ ସଦସ୍ୟମାନେ ଆଲୋଚନା କରିଥିଲେ ଟିକା ପାଇବା ପାଇଁ ଅନ୍ୟ କୌଣସି ମାର୍ଗ ଅବଲମ୍ବନ ନ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି

ବିକଶିତ ପ୍ରତିକ୍ରିୟାର ପରିଣାମ ସ୍ୱରୂପ ଏକ ରଣନୀତି ସୃଷ୍ଟି ଯୋଗୁଁ ଦେଶରେ ପରୀକ୍ଷଣ ହାର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି

ଦେଶର ଉଡ଼ାଣ କ୍ଷେତ୍ରରେ କରୋନା ଭୂତାଣୁ ମହାମାରୀର ପ୍ରଭାବ ପରିପ୍ରେକ୍ଷୀରେ ଏହି ନିଷ୍ପଭି ନିଆଯାଇଛି ଏହିସବୁ ସ୍ଥାନକୁ ଉଡ଼ାଣ ଆର୍ଥିକ ଭାବେ ଲାଭଦାୟକ ହେବ ନାହିଁ ବୋଲି ଅନୁଭବ କରି ଜାତୀୟ ଉଡ଼ାଣ ସଂସ୍ଥା ଏହି ନିଷ୍ପଭି ନେଇଛି ତେବେ ଆମ ସମ୍ଭାଦଦାତା ଜଣାଇଛନ୍ତି ଏୟାର୍ ଇଣ୍ଡିଆ ଲଣ୍ଡନ ପ୍ୟାରିସ୍ ରୋମ୍ ଓ ୟୁରୋପିଆନ୍ ୟୁନିୟନ୍ର ଫ୍ରାଙ୍କଫଟ୍କୁ ବିମାନ ଉଡ଼ାଣ ଜାରି ରଖିବ

ଶ୍ରୀ ନାଏକ ଏକ ଟ୍ପିଟ୍ ବାର୍ତ୍ତାରେ କହିଛନ୍ତି ତାଙ୍କର ପରୀକ୍ଷଣ ପକ୍କିଟିଭ୍ ଥିବାରୁ ସେ ଘରେ ପୃଥକବାସରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସେ କହିଛନ୍ତି ସେ ଲକ୍ଷଣବିହୀନ ଅଛନ୍ତି ଏବଂ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସର୍ଶରେ ଆସିଥିବା ଲୋକ ସତର୍କତା ସ୍ପର୍ପ ସ୍ପେଚ୍ଛାକୃତ ଭାବେ ନିଜର ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି

ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ମେଡାଲ୍ରେ ପୁରସ୍କୃତ ହୋଇଥିବା ଓଡ଼ିଶା ପୁଲିସ୍ର ଅଧିକାରୀମାନେ ହେଲେ ଇନ୍ପେକ୍ର ସୁଷମା ତିର୍କୀ ସବ୍ ଇନ୍ନପେକ୍ଟର ଯୁଗଳ କିଶୋର ଦାଶ ସବ୍ ଇନ୍ନପେକ୍ର ସନ୍ତୋଷୀ ବାରିକ ସବ୍ ଇନ୍ସପେକ୍ର ବାବା ଶଙ୍କର ସରାଫ୍ ଇଲେକ୍ରୋନିକ୍ ଭେଇକିଲ୍ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ବ୍ୟାଟେରି ସଂଯୁକ୍ତ ହୋଇନଥିବା ବିଦ୍ୟୁତ୍ ଚାଳିତ ଯାନଗୁଡ଼ିକର ପଞ୍ଜିକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପରିବହନ ସଚିବମାନଙ୍କୁ ପତ୍ର ମାଧ୍ୟମରେ ଏ ନେଇ ସୂଚନା ଦିଆଯାଇଛି ମନ୍ତ୍ରଣାଳୟ କହିଛି ପରୀକ୍ଷଣ ଏଜେନ୍ନୀ ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟ୍ ଆଧାରରେ ବ୍ୟାଟେରି ନ ଥିବା ବୈଦ୍ୟୁତିକ ଯାନଗୁଡ଼ିକର ପଞ୍ଜିକରଣ ଓ ବିକ୍ରି କରାଯାଇ ପାରିବ ପଞ୍ଜିକରଣ ପାଇଁ ବ୍ୟାଟେରିର ପ୍ରକାର ବା ଅନ୍ୟ କୌଣସି ସବିଶେଷ ବିବରଣୀ ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ ସ୍କଷ୍ଟ କରିଛି ଦେଶରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାର ବିଦ୍ୟୁତ୍ ଚାଳିତ ଯାନଗୁଡ଼ିକ ଅଧିକ ମାତ୍ରାରେ ବ୍ୟବହାର କରିବା ପାଇଁ ପଦକ୍ଷେପ ନେଉଛନ୍ତି ମନ୍ତ୍ରଣାଳୟ କହିଛି ଯାନବାହନ ଚଳାଚଳରୁ ସୃଷ୍ଟ ପ୍ରଦୂଷଣ ହ୍ରାସ କରିବା ଏବଂ ତୈଳ ବ୍ୟବହାର କମ୍ କରି ଏକ ବୃହତ ଜାତୀୟ ସ୍ୱାର୍ଥ ହାସଲ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାର ସମୟ ଆସିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରି ଲାଲ୍କିଲାରୁ ଦେଶବାସୀଙ୍କୁ ସମ୍ଭୋଧିତ କରିବେ ଏହି ଅବସରରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଜାତୀୟ ରାଜଧାନୀ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ନିୟମାବଳୀ ଜାରି କରାଯାଇଛି ଆଜି ଅଭ୍ୟାସ ପରେଡ୍ ସମୟରେ ଯେଉଁଭଳି ଭାବେ ଟ୍ରାଫିକ୍ କଟକଣା ଲାଗୁ କରାଯିବ ସ୍ୱାଧୀନତା ଦିବସ ଦିନ ମଧ୍ୟ ସେହିଭଳି କଟକଶା ଲାଗୁ ହେବ